ପିଏମ୍ ତାମିଲନାଡୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ 'ଏକ୍ ଦେଶ ଏକ୍ ଗ୍ୟାସ୍ ଗ୍ରୀଡ୍' ନୀତି ଅଧୀନରେ ଆଜି ଏନୋର୍ ଡିରୁବାଲୁର୍ ମଦୁରାଇ ଟୁଟିକୋରିନ୍ ରାମନାଥପୁରମ୍ ପାଇପ୍ ଲାଇନ୍ ପ୍ରକଚ୍ଚକୁ ଉଦ୍ଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ଆକି ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ତିନୋଟି ପ୍ରକଳ୍ପକୁ ଉଦ୍ଘାଟନ କରିଛନ୍ତି ଏହି ଅବସରରେ ଉଦ୍ବୋଧନ ଦେଇ ଶ୍ରୀ ମୋଦୀ ପ୍ରଦୃଷଣମୁକ୍ତ ଶକ୍ତି ଉତ୍ପାଦନ ଉତ୍ସଗୁଡ଼ିକର ଆବଶ୍ୟକତା ବିଷୟରେ ଉଲ୍ଲେଖ କରିଛନ୍ତି ଏହା ଦେଶର ଭବିଷ୍ୟତ ନିର୍ଦ୍ଧାରଣ କରିବ ବୋଲି ଶ୍ରୀ ମୋଦୀ କହିଛନ୍ତି

ସରକାର ଦେଶର ବର୍ଦ୍ଧିତ ଶକ୍ତିଚାହିଦାର ପୂରଣ ଦିଗରେ କାର୍ଯ୍ୟ କରୁଥିବାର ଶ୍ରୀ ମୋଦୀ କହିଛନ୍ତି ସେ କହିଛନ୍ତି ତୈଳ ଓ ଗ୍ୟାସ୍ ଚାହିଦାର ପ୍ରରଣ ପାଇଁ ବିଭିନ୍ନ ପ୍ରକଳ୍ପର କାର୍ଯ୍ୟ ଆରମ୍ଭ କରାଯାଇଛି ପ୍ରଧାନମନ୍ତ୍ରୀ କହିଛନ୍ତି ସୌରଶକ୍ତି ଉତ୍ପାଦନ କ୍ଷେତ୍ରରେ ଭାରତ ବିଶ୍ୱକୁ ନେତୃତ୍ୱ ପ୍ରଦାନ କରିବାକୁ ଯାଉଛି ଏଥନଲ୍ ଉତ୍ପାଦନର ଗୁରୁତ୍ୱ ବିଷୟରେ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି ମଧ୍ୟବିତ୍ବର୍ଗର ଅଭାବ ଅସୁବିଧା ବିଷୟରେ ଉଲ୍ଲେଖ କରି ଶ୍ରୀ ମୋଦୀ କହିଛନ୍ତି ଅଧିକରୁ ଅଧିକ ସର୍ବସାଧାରଣ ପରିବହନ ଯାନଗୁଡ଼ିକ ପାଇଁ ସିଏନ୍ଜିର ବ୍ୟବହାର ଏନୋର୍ ଡିରୁବାଲୁର୍ ମଦୁରାଇ ଟୁଟିକୋରିନ୍ କରାଯିବ

ପ୍ରଧାନମନ୍ତ୍ରୀ ନାଗାପଟ୍ଟିନମ୍ ଠାରେ କାବେରୀ ଅବବାହିକା ତୈଳଶୋଧନାଗାରର ଭିଭିପ୍ରସ୍ତର ସ୍ଥାପନ କରିଛନ୍ତି

ଏହି ପ୍ରକଳ୍ପଗୁଡ଼ିକ ସାମାଜିକ ଅର୍ଥନୈତିକ ବିକାଶ ଆଶିବା ସହିତ ଦେଶକୁ ଶକ୍ତିକ୍ଷେତ୍ରରେ ଆତ୍ମନିର୍ଭରଶୀଳ କରାଇବ

ଏହି କାରଖାନାରୁ ପରିବେଶ ଉପଯୋଗୀ କମ୍ ସଲ୍ଫର ଯୁକ୍ତ ଗ୍ୟାସୋଲିନ୍ ଉତ୍ପାଦିତ ହେବ ଏବଂ ଏହାଦ୍ୱାରା ବାୟୁ ପ୍ରଦୂଷଣ କମ୍ କରାଯାଇପାରିବ କ୍ୟାବିନେଟ୍ କେନ୍ଦ୍ର କ୍ୟାବିନେଟ୍ ଟେଲି ଯୋଗାଯୋଗ କ୍ଷେତ୍ର ପାଇଁ ଉତ୍ପାଦନ ଭିଭିକ ପ୍ରୋହାହନ ଯୋଜନାକୁ ଅନୁମୋଦନ କରିଛି

ଭାରତରେ ଟେଲି ଯୋଗାଯୋଗ ଓ ନେଟ୍ୱାର୍କିଂ ପଦାର୍ଥଗୁଡ଼ିକର ଉତ୍ପାଦନକୁ ଉତ୍ସାହିତ କରିବା ପାଇଁ ଉତ୍ପାଦନ ଭିଭିକ ପ୍ରୋହାହନ ଯୋଜନା ଆରମ୍ଭ କରାଯାଉଛି ଦେଶରେ ଏଥିପାଇଁ ଉତ୍ପାଦନ ବୃଦ୍ଧି କରିବା ଓ ଟେଲି ଯୋଗାଯୋଗ କ୍ଷେତ୍ରକୁ ପୁଞ୍ଜିନିବେଶ ଆକୁଷ୍ଟ କରିବା ଉଦ୍ଦେଶ୍ୟରେ ଏଭଳି ଆର୍ଥିକ ସହାୟତାର ପ୍ରସ୍ତାବ ରହିଛି ଏହାଦ୍ୱାରା ମେକ୍ ଇନ୍ ଇଣ୍ଡିଆ କାର୍ଯ୍ୟକ୍ରମ ତ୍ୱରାନ୍ୱିତ ହେବ ଏବଂ ଭାରତରେ ନିର୍ମିତ ଟେଲି ଯୋଗାଯୋଗ ସାମଗ୍ରୀ ଓ ନେଟୱାର୍କିଂର ରପ୍ତାନୀ ବୃଦ୍ଧି ପାଇବ ଏହି ଯୋଜନା ଅନୁସାରେ କମ୍ପାନୀଗୁଡ଼ିକୁ ସହାୟତା ପ୍ରଦାନ କରାଯିବ

ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରୀ ସ୍କୁତି ଇରାନୀ କହିଛନ୍ତି ଜିଲ୍ଲାପାଳ ଓ ସହକାରୀ ଜିଲ୍ଲାପାଳମାନେ ଏହି ସଂସ୍ଥାଗୁଡ଼ିକର କାର୍ଯ୍ୟଶୈଳୀର ତଦାରଖ କରିପାରିବେ

ସଂଶୋଧିତ ଆଇନ୍ ଦ୍ୱାରା ମାମଲାଗୁଡ଼ିକର ଶୀଘ୍ର ଫଇସଲା ହେବା ସହ ଉତ୍ତରଦାୟିତାକୁ ନିଶ୍ଚିତ କରାଯାଇ ପାରିବ ଆଇନ୍ ଅନୁସାରେ ଜିଲ୍ଲାପାଳମାନଙ୍କୁ ଅଧିକ କ୍ଷମତା ପ୍ରଦାନ କରାଯାଇଛି ଯାଦ୍ୱାରା ଅସୁବିଧାରେ ଥିବା ପିଲାମାନଙ୍କ ପାଇଁ ସମସ୍ତ ସୁବିଧା କରାଯାଇ ପାରିବ କେନ୍ଦ୍ର କ୍ୟାବିନେଟ୍ ମରିସସ୍ ସହ ବ୍ୟାପକ ଅର୍ଥନୈତିକ ସହଯୋଗ ଓ ଭାଗିଦାରୀ ରାଜିନାମାକୁ ଅନୁମୋଦନ କରିଛି ତଥ୍ୟ ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାବଡେକର କହିଛନ୍ତି ଏହା ଦୁଇ ଦେଶ ମଧ୍ୟରେ ବାଣିଜ୍ୟିକ ସମ୍ପର୍କକୁ ଆହୁରି ସୁଦୃଢ଼ କରିବ କୌଣସି ଆଫ୍ରିକୀୟ ଦେଶ ସହ ଭାରତର ଏହା ପ୍ରଥମ ବାଣିଜ୍ୟ ରାଜିନାମା ହେବ

ସେଗୁଡ଼ିକ ମଧ୍ୟରେ ଖାଦ୍ୟ ଓ ପାନୀୟ କୃଷିଜାତ ପଦାର୍ଥ ବୟନଶିଳ୍ପ ପଦାର୍ଥ ବିଦ୍ୟୁତ୍ ଯନ୍ତ୍ରପାତି ଇଲେକ୍ରୋନିକ୍କ ପ୍ଲାଷ୍ଟିକ୍ ଓ ରସାୟନିକ ପଦାର୍ଥ ରହିଛି ପିଏମ୍ ନାସ୍କମ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଭାରତ ଏହାର ବୈଷୟିକଞ୍ଜାନ ପ୍ରତିଭାର ପ୍ରଦର୍ଶନ କରିବା ସହ କୋବିଡ୍ ସଂକ୍ରମଣ ସମୟରେ ଏହାର ସଠିକ ପ୍ରୟୋଗ କରିଛି

ପ୍ରଧାନମନ୍ତ୍ରୀ ଭାରତ ବିଶ୍ୱସ୍ତରର ଚାହିଦା ମୁତାବକ ସାମଗ୍ରୀ ଉତ୍ପାଦନ କରିବା ପ୍ରତି ଗୁରୁତ୍ୱାରୋପ କରିଛନ୍ତି ବିଶ୍ୱର ଚାହିଦା ମେଣ୍ଟାଇବା ପାଇଁ କିଭଳି ଉତ୍କୁଷ୍ଟମାନର ସାମଗ୍ରୀ ଉତ୍ପାଦନ କରାଯାଇ ପାରିବ ସେ ଦିଗରେ ଷ୍ଟାର୍ଟ୍ଅପ୍ କମ୍ପାନୀ ଓ ନୂଆ ନୂଆ ଉଭାବନକାରୀ ମାନଙ୍କୁ ଚିନ୍ତାକରିବାକୁ ସେ ଅନୁରୋଧ କରିଛନ୍ତି

ଶ୍ରୀ ମୋଦୀ କହିଛନ୍ତି ପ୍ରତିବନ୍ଧକ କେବେ ଭବିଷ୍ୟତର ନେତୃତ୍ୱପଥରେ ବାଧାସୃଷ୍ଟି କରିପାରିବ ନାହିଁ ସେ କହିଛନ୍ତି ବୈଷୟିକ ଜ୍ଞାନ ଶିଳ୍ପ କ୍ଷେତ୍ରର ଅନାବଶ୍ୟକ ନିୟମକାନୁନଗୁଡ଼ିକୁ ସରକାର ହଟାଇବାକୁ ପ୍ରୟାସ କରୁଛନ୍ତି ନ୍ୟାସନାଲ୍ ଡିଜିଟାଲ୍ କମ୍ୟୁନିକେଶନ ପଲିସି ଏ ଦିଗରେ ଏକ ଅଗ୍ରୀମ ପଦକ୍ଷେପ ଦେଶରେ ନଗଦ ଟଙ୍କାର ବହୁଳ ବ୍ୟବହାର ହେଉଥିବା ବେଳେ ବର୍ତ୍ତମାନ ଡିଜିଟାଲ୍ ପେମେଣ୍ଟ ବ୍ୟବସ୍ଥା ସମ୍ପୂର୍ଣ୍ଣ ଲାଗୁ ହୋଇଯାଇଥିବାରୁ ପ୍ରଧାନମନ୍ତ୍ରୀ ସନ୍ତୋଷ ପ୍ରକାଶ କରିଛନ୍ତି

ଆଏସ୍ଏଲ୍ ଡିକ୍ସନାରୀ ସାମାଜିକ ନ୍ୟାୟ ଓ କ୍ଷମତାପନ୍ନ ମନ୍ତ୍ରୀ ଥାବଡ଼ଚାନ୍ଦ ଗେହଲତ୍ ଆଜି ଭର୍ଚ୍ଚଆଲ୍ ମାଧ୍ୟମରେ ଭାରତୀୟ ସାଙ୍କେତିକ ଭାଷା ଶବ୍ଦକୋଷର ତୃତୀୟ ସଂସ୍କରଣକୁ ଉନ୍ଜୋଚନ କରିଛନ୍ତି

ଭାରତୀୟ ସାଙ୍କେତିକ ଭାଷା ଗବେଷଣା ଓ ତାଲିମ୍ କେନ୍ଦ୍ରର ଉଦ୍ୟମକୁ ପ୍ରଶଂସା କରି ଶ୍ରୀ ଗେହଲତ୍ କହିଛନ୍ତି ସରକାର ଦିବ୍ୟାଙ୍ଗଜନମାନଙ୍କ କଲ୍ୟାଣ ପାଇଁ ସମ୍ପୂର୍ଣ୍ଣ ପ୍ରତିଶ୍ରତିବଦ୍ଧ

ଏହି ଶବ୍ଦକୋଷରେ ଦୈନନ୍ଦିନ ବ୍ୟବହାର ପାଇଁ ଶିକ୍ଷା ନ୍ୟାୟିକ ପ୍ରଶାସନିକ ଚିକିତ୍ସା କ୍ଷେତ୍ର ବୈଷୟିକ କ୍ଷେତ୍ର ଓ କୃଷି କ୍ଷେତ୍ରର ପ୍ରାୟୋଗିକ ଶବ୍ଦମାନ ରହିଛି ଏହି ଶବ୍ଦକୋଷରେ ଦେଶର ବିଭିନ୍ନ ପ୍ରାନ୍ତରେ ବ୍ୟବହାର ହେଉଥିବା ଆଞ୍ଚଳିକ ସଙ୍କେତଗୁଡ଼ିକୁ ସ୍ଥାନ ଦିଆଯାଇଛି